ନମୁନା ପରୀକ୍ଷା ସଂକ୍ରମିତମାନଙ୍କର ଚିହ୍ନଟ ଓ ଚିକିତ୍ସା ରଣକୌଶଳର ଫଳପ୍ରଦ କାର୍ଯ୍ୟକାରୀତା ଯୋଗୁଁ ଆରୋଗ୍ୟ ହାର ବୃଦ୍ଧି ପାଉଥିବା ବେଳେ ମୃତ୍ୟୁହାର ହ୍ରାସ ପାଇବାରେ ଲାଗିଛି

ଶ୍ରୀ କୋବିନ୍ଦ ତାଙ୍କର ବାର୍ତ୍ତାରେ କହିଛନ୍ତି ଡକୁର ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଜଣେ ଉତ୍ତମ ଶିକ୍ଷକଙ୍କର ଭୂମିକା କ'ଣ ହେବା ଉଚିତ ତାହାର ଦୃଷ୍ଟାନ୍ତ ଦେଇଯାଇଛନ୍ତି ଜଣେ ଶିକ୍ଷକ କେବଳ ଶିକ୍ଷାଦାନ କରନ୍ତି ନାହିଁ ସେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନୈତିକତା ଓ ମୂଲ୍ୟବୋଧର ଉଦ୍ରେକ କରାଇଥାନ୍ତି ଶ୍ରୀ କୋବିନ୍ଦ ଡକୁର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କୁ ଜଣେ ପ୍ରଖ୍ୟାତ ଦାର୍ଶନିକ ଭାବେ ବର୍ଷ୍ଣନା କରିଛନ୍ତି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 ସେ କହିଛନ୍ତି ଜଣେ ଆଦର୍ଶ ଶିକ୍ଷକ ସର୍ବଦା ଏହି ଲକ୍ଷ୍ୟ ହାସଲ କରିବା ଓ ଛାତ୍ରଛାତ୍ରୀମାନଙ୍କୁ ନିଜର ଲକ୍ଷ୍ୟ ଦିଗରେ ଅଗ୍ରସର ହେବାରେ ଉତ୍କାହିତ କରିଥାନ୍ତି ସେ କହିଛନ୍ତି ଏହି ମହତ କାରଣରୁ ଭାରତୀୟ ସଂସ୍କୃତିରେ ଗୁରୁ ଶିଷ୍ୟ ସଂପର୍କର ପରମ୍ପରା ସ୍ପତନ୍ତ୍ର ଗୁରୁତ୍ୱ ବହନ କରେ ଦେଶର ମହାନ ଶିକ୍ଷକଙ୍କ ଦ୍ୱାରା ଆମେ ସର୍ବଦା ଅନୁପ୍ରାଣିତ ହେବା ଓ ଏକ ଉଜ୍ଜଳ ଭବିଷ୍ୟତ ଗଠନ କରିବା ଦିଗରେ କାର୍ଯ୍ୟ କରିପାରିବା ବୋଲି ରାଷ୍ଟ୍ରପତି ଆଶା ବ୍ୟକ୍ତ କରିଛନ୍ତି ସେ ଦେଶର ସମସ୍ତ ଶିକ୍ଷକମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଦେଶର ଛାତ୍ରଛାତ୍ରୀମାନଙ୍କୁ ଜ୍ଞାନ ପ୍ରଦାନର ମହତ ଲକ୍ଷ୍ୟରେ ସେମାନେ ସର୍ବଦା ସଫଳ ରହିବେ ବୋଲି କାମନା କରିଛନ୍ତି ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ଭାରତର ଦ୍ୱିତୀୟ ରାଷ୍ଟ୍ରପତି ଡକ୍କର ଏସ୍ ରାଧାକ୍ରିଷ୍ଠନଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଟ୍ୱିଟ୍ କରି ଶ୍ରୀ ନାଇଡୁ କହିଛନ୍ତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଜଣେ ମହାନ ଶିକ୍ଷକ ଦାର୍ଶନିକ ବୈଜ୍ଞାନିକ କୁଟନୀତିଜ୍ଞ ଓ ଲେଖକ ଥିଲେ ତାଙ୍କର କାର୍ଯ୍ୟ ସର୍ବଦା ପ୍ରତ୍ୟେକ ଭାରତୀୟଙ୍କୁ ଅନୁପ୍ରାଣିତ କରିବ ବୋଲି ଶ୍ରୀ ନାଇଡ଼ୁ କହିଛନ୍ତି ଏହି ଅବସରରେ ସେ ଶିକ୍ଷକମାନଙ୍କ ଅଭିନନ୍ଦନ ଜଣାଇଛନ୍ତି କୋବିଡ ନାଇଷ୍ଟିନ ଭଳି ବିଶ୍ୱବ୍ୟାପି ସଂକ୍ରମଣ ସମୟରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ କରିବା ଲାଗି ଅହରହ କାର୍ଯ୍ୟ କର୍ତ୍ତିବା ଶିକ୍ଷକମାନଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି ଶିକ୍ଷକମାନଙ୍କର ଉତ୍ସର୍ଗ ସାହସ ଓ ନିଃସ୍ୱାର୍ଥପର ସେବାକୁ ସେ ଅଭିବାଦନ ଜଣାଇଛନ୍ତି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 ଏକ ଟ୍ୱିଟ୍ ବାର୍ତ୍ତାରେ ଶ୍ରୀ ମୋଦୀ କହିଚ୍ଚନ୍ତି ଦେଶ ଗଠନ ଓ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ କରିବା ପାଇଁ ଶିକ୍ଷକମାନଙ୍କର ଅକ୍ଲାନ୍ତ ପରିଶ୍ରମ ପାଇଁ ଦେଶ ସେମାନଙ୍କ ନିକଟରେ ସର୍ବଦା ଚିରରଣୀ ରହିବ ସେ କହିଛନ୍ତି ଗୁରୁ ଦିବସ ଅବସରରେ ଶିକ୍ଷକମାନଙ୍କର ଉଲ୍ଲେଖନୀୟ ସେବା ପାଇଁ ଦେଶ ସେମାନଙ୍କୁ କୃତଜ୍ଞତା ଜ୍ଞାପନ କରୁଛି ପ୍ରଧାନମନ୍ତ୍ରୀ' ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ୱଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଇଣ୍ଡିଆ ବ୍ରିକ୍ସ ବିଶ୍ୱର ବିଭିନ୍ନ ଭାଗରେ ସଂପ୍ରତି ବୃଦ୍ଧି ପାଉଥିବା ହିଂସାତ୍ମକ କାର୍ଯ୍ୟକଳାପ ଓ ବିବାଦ ଉପରେ ବ୍ରିକ୍ସ ରାଷ୍ଟ୍ରମାନେ ଚିନ୍ତା ପ୍ରକଟ କରିଛନ୍ତି ଏହିଭଳି ଘଟଣାଗୁଡ଼ିକର ଆଞ୍ଚଳିକ ଓ ଆନ୍ତର୍ଜାତିକ ସ୍ତରରେ କୁପ୍ରଭାବ ପଡ଼ୁଥିବା ବିଷୟ ବ୍ରିକ୍ସ ଦେଶମାନେ କହିଛନ୍ତି ବ୍ରାଜିଲ୍ ରୁଷ୍ ଭାରତ ଚୀନ୍ ଓ ଦକ୍ଷିଣ ଆଫ୍ରିକାର ବୈଦେଶିକ ମନ୍ତ୍ରୀମାନଙ୍କର ଏକ ଅନ୍ଲାଇନ୍ ବୈଠକରେ ବିବାଦଗୁଡ଼ିକର ଶାନ୍ତିପୂର୍ଣ୍ଣ ଓ କୁଟନୈତିକ କଥାବାର୍ତ୍ତା ଜରିଆରେ ସମାଧାନ କରାଯିବା ପାଇଁ ମତ ପ୍ରକାଶ ପାଇଛି ଆନ୍ତର୍ଜାତିକ ଆଇନ ବିଶେଷ କରି ଜାତିସଂଘର ସନନ୍ଦ ଅନୁସାରେ ରାଜନୈତିକ ସ୍ତରରେ କଥାବାର୍ତ୍ତା ମାଧ୍ୟମରେ ଏହା ହେବା ଆବଶ୍ୟକ

ସନ୍ତାସବାଦର ମୁକାବିଲା ପାଇଁ ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ସହଯୋଗ ବୃଦ୍ଧି ଲାଗି ଭାରତ ଆହ୍ବାନ ଦେଇଛି ବୈଦେଶିକ ମନ୍ତ୍ରୀ ଏସ୍ଜୟଶଙ୍କର ସନ୍ତାସବାଦର ଦୃଢ଼ ମୁକାବିଲା କରିବା ପାଇଁ ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ଆହୁରି ଅଧିକ ସହଯୋଗ ଲାଗି ଆହ୍ନାନ ଦେଇଛନ୍ତି ଏକ ମିଳିତ ଘୋଷଣାନାମାରେ ଜାତିସଂଘ ସନନ୍ଦ ଓ ଆନ୍ତର୍ଜାତିକ ଆଇନ ଅନୁସାରେ ସନ୍ତାସବାଦ ବିପଦର ଦୃଢ଼ ମୁକାବିଲା କରିବାକୁ ବ୍ରିକ୍ସ ସଦସ୍ୟ ଦେଶମାନେ ଆନ୍ତର୍ଜାତିକ ଉଦ୍ୟମରେ ସହଯୋଗ କରିବାକୁ ସଂକଳ୍ପବଦ୍ଧତା ପ୍ରକାଶ କରିଛନ୍ତି ଚୀନ ଓ ରୁଷ ବ୍ରାଜିଲ ଭାରତ ଓ ଦକ୍ଷିଣ ଆଫ୍ରିକା ଭଳି ସଦସ୍ୟ ଦେଶଗୁଡ଼ିକର ଆନ୍ତର୍ଜାତିକ ବ୍ୟାପାରରେ ଭୂମିକା ଓ ସ୍ଥିତି ବିଷୟ ଉଲ୍ଲେଖ କରିଛନ୍ତି ଏବଂ କାତିସଂଘରେ ସେମାନଙ୍କର ଅଧିକ ଭୂମିକାକୁ ସମର୍ଥନ ଜଣାଇଛନ୍ତି ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେ ଲାବରବ ବୈଠକରେ ଅଧ୍ୟକ୍ଷତା କରିଥିଲେ ସିସ୍ଫାୟାର ଭାଓଲେସନ୍ ଜାମ୍ମୁ କାଶ୍ମୀରର ପୁଞ୍ ଜିଲ୍ଲାସ୍ଥିତ ସାହାପୁର ଓ ଦେଗଓ୍ୱାର ସେକ୍ ରର କିର୍ନୀଠାରେ ପାକିସ୍ତାନୀ ସୈନ୍ୟମାନେ ଆଜି ସକାଳୁ ପ୍ରବଳ ଗୁଳିଗୋଳା ବର୍ଷଣ କରିଛନ୍ତି ଓ ମୋର୍ଟାର ଆକ୍ରମଣ କରିଛନ୍ତି

ସୀମାରେ ପହରା ଦେଉଥିବା ଭାରତୀୟ ଯବାନମାନେ ଏହାର କଡ଼ା ଜବାବ ଦେଇଛନ୍ତି ସର୍ବଶେଷ ଖବର ମିଳିବା ପର୍ଯ୍ୟନ୍ତ ଗୁଳି ବିନିମୟ ଜାରି ଥିଲା ଭାରତ ପଟରୁ ଏପର୍ଯ୍ୟନ୍ତ ଧନଜୀବନର କ୍ଷୟକ୍ଷତି ହୋଇନଥିବାର ପିଆର୍ଓ ଜଣାଇଛନ୍ତି ଏ ସମ୍ଭନ୍ଧୀୟ ଅଧିକ ଖବରକୁ ଅପେକ୍ଷା କରାଯାଇଛି